ବିରୋଧ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିବାର୍ ବାଚସ୍ୱତି ଗୃହକୁ ଏକଘକ୍ଷା ମୁଲତବି ରଖିଥିଲେ ଶୂନ୍ୟକାଳରେ ଅନୁରୂପ ପ୍ରସଙ୍ଙ ଉଠାଇ ବିରୋଧି ସଦସ୍ୟମାନେ ଗୂହ ମଧଭାଗରେ ହଟ୍ଟଗୋଳ କରିବାରୁ ବାଚସ୍ୱତି ଗୂହକୁ ଅପରାହ୍ସ ତିନିଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି

ସେହିଭଳି ବଜେଟ୍ ଆଗତ ପରେ ଏହା ଉପରେ ଆଜି ଆଲୋଚନା ହେବାର କାର୍ଯ୍ୟକ୍ରମ ରହସଛି

ଫଳରେ ପୁଲିସ୍ ସହ ଯୁବମୋର୍ଚ୍ଚା କର୍ମୀଙ୍କ ମଧ୍ଧରେ ଧସ୍ତାଧସ୍ତି ହୋଇଥିଲା

ଖବର ପାଇ ରେଳବାଇ ଅଧିକାରୀ ଏବଂ ପ୍ରଲିସ୍ ପହଞ୍ ଆଲୋଚନା କରିଛନ୍ତି

ବଡସିଂହାର ନୀତିରେ ବଡଦେଉଳରେ ତିନି ଠାକୁରଙ୍କୁ ଗତକାଲି ପଦ୍ମବେଶରେ ସଜିତ କରାଯାଇଥିଲା

ଆଜି ସକାଳୁ ମଙ୍ଗଳ ଆଳତୀ ସମୟରେ ହଜାର ହଜାର ସଂଖ୍ୟକ ଭକ୍ତ ଶ୍ରୀମନ୍ଦିରକୁ ଯାଇ ଠାକୁରମାନଙ୍କର ଏହି ଅପୂର୍ବ ବେଶ ଦର୍ଶନ କରିଛନ୍ତି

ହେଲେ ତାତି ବଢ଼ିଚାଲିଛି

ଦିନରେ ତାତି ଅନୁଭ୍ରତ ହେଉଥିଲେ ମଧ ରାତିରେ ଥଶ୍ତା କାରି ରହିଛି ଆଞ୍ଅଳିକ ପାଶିପାଗ କେନ୍ଦରର ପୂର୍ବାନୁମାନ କରିଛି ଯେ ଗୁରୁବାର ରାତିଠାରୁ ଖୋର୍ଦ୍ଧା ପୁରୀ କେନ୍ଦ୍ରାପଡ଼ା ଜଗତ୍ସିଂହପୁର କଟକ ଯାଜପୁର ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ହାଲୁକା କୁହୁଡ଼ି ହେବ